ଷ୍ଟାଲିନ ସୋର୍ଣ୍ଣଇନ୍ ତାମିଲନାଡ଼ୁରେ ଏମ୍କେ ଷ୍ଟାଲିନ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି

ତାମିଲନାଡ଼ୁ ରାକ୍ୟପାଳ ବନୱାରିଲାଲ ପୁରୋହିତ ଶ୍ରୀ ଷ୍ଟାଲିନ ଓ ତାଙ୍କ କ୍ୟାବିନେଟ୍ ସହକର୍ମୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଆଜି ସକାଳେ ରାଜ୍ୟରାଜଭବନରେ ନିରାଡମ୍ଘର ଭାବେ ଶପଥଗ୍ରହଣ ଉହବ ଅନୁଷ୍ଠିତ ହୋଇଥିଲା

ଶ୍ରୀ ଷ୍ଟାଲିନ ତାଙ୍କ ମାଆଙ୍କର ଆଶୀର୍ବାଦ ନେଇଥିଲେ ଓ ପାର୍ଟିର ପ୍ରତିଷ୍ଠାତା ସିଏନ୍ଆନ୍ନାଦୁରାଇ ଦ୍ରାବିଡ଼ ଆନ୍ଦୋଳନ ନେତା ଇଭିଆର୍ ପେରିୟାର ଓ ତାଙ୍କର ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧି ଏବଂ ପାର୍ଟିର ବରିଷ୍ଣ ନେତାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଆକି ଅପରାହ୍କରେ ମୁଖ୍ୟମନ୍ତ୍ରୀ ଏମ୍କେଷ୍ଟାଲିନ ତାଙ୍କର ସରକାରୀ କାର୍ଯ୍ୟ ଆରମ୍ଭ କରିବେ ସେ ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ କଥାବାର୍ତ୍ତା କରିବାର ଆଶା କରାଯାଉଛି କୋବିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ଯାହାସବୁ ପଦକ୍ଷେପ ନିଆଯାଇଛି ସେଗୁଡ଼ିକର ସେ ସମୀକ୍ଷା କରିବେ ଏହାବ୍ୟତୀତ ରାଜ୍ୟରେ କେତେ ପରିମାଣର ଅକ୍ଟିଜେନ୍ ଓ ଔଷଧପତ୍ର ମହକୁଦ ରହିଛି ଓ କେତେ ସଂଖ୍ୟକ ଲୋକଙ୍କୁ କୋବିଡ୍ ପ୍ରତିଷେଧକ ଦିଆଯାଇଛି ତାହାର ମଧ୍ୟ ସେ ସମୀକ୍ଷା କରିବେ ତା'ଛଡା କୋବିଡ ବ୍ୟାପିବାକୁ ରୋକିବା ପାଇଁ ନିଆଯାଉଥିବା ପ୍ରତିକାରମ୍ବଳକ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟସ୍ଟଚୀ ରହିଛି ରାଜ୍ୟରେ ଦୈନିକ କୋବିଡ ସଂକ୍ରମଣ ବୃଦ୍ଧି ପାଉଥିବାର ରିପୋର୍ଟ ମିଳିଛି ଶ୍ରୀ ଷ୍ଟାଲିନ ତାଙ୍କର ସର୍ବପ୍ରଥମ କ୍ୟାବିନେଟ୍ ବୈଠକ ଡକାଇବେ କ୍ୟାବିନେଟ୍ ବୈଠକରେ ସେ ଅନ୍ଲାଇନ୍ ମାଧ୍ୟମରେ ତାଙ୍କର ମନ୍ତ୍ରିମଣ୍ଡଳର ସହକର୍ମୀମାନଙ୍କୁ ବିଭିନ୍ନ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ବିଷୟରେ ଜଣାଇବା ସହ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ନେବାର ଆଶା କରାଯାଉଛି ପିଏମ୍ ଇସିମିଟିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ୟୁରୋପୀୟ ପରିଷଦ ବୈଠକରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ୟୁରୋପୀୟ ପରିଷଦକୁ ସ୍ୱତନ୍ତଭାବେ ଆମନ୍ତିତ ହୋଇଛନ୍ତି 'ଭାରତ ୟୁରୋପୀୟ ସଂଘ ନେତ୍ୱବୃନ୍ଦ ବୈଠକ'କୁ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଙ୍କୋନିଓ କୋଷ୍ଟା ଆୟୋଜନ କରୁଛନ୍ତି ପର୍ତ୍ତୁଗାଲ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ରହିଛି

ନେତାମାନେ କୋବିଡ ନାଇଞ୍ଜିନ୍ ସଂକ୍ରାନ୍ତରେ ମତର ଆଦାନ ପ୍ରଦାନ କରିବେ ଏହାବ୍ୟତୀତ ସ୍ଥାୟୀ ଓ ସାମୁହିକ ଅଭିବୃଦ୍ଧି ଭାରତ ୟୁରୋପୀୟ ସଂଘ ଅର୍ଥନୈତିକ ଭାଗିଦାରୀ ସମ୍ପର୍କ ବୃଦ୍ଧି ଏବଂ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ 'ଭାରତ ୟୁରୋପୀୟ ସଂଘ ନେତୃବୃନ୍ଦ ବୈଠକ' ୟୁରୋପୀୟ ସଂଘ ସଦସ୍ୟ ଦେଶଗୁଡ଼ିକର ନେତାମାନଙ୍କ ସହ ଆଲୋଚନା କରିବା ପାଇଁ ସୁଯୋଗ ପ୍ରଦାନ କରିବ ଏହାଦ୍ୱାରା ସେହି ଦେଶଗୁଡ଼ିକ ସହ ରାଜନୈତିକ ସ୍ତରରେ ସମ୍ପର୍କ ମଜଭୂତ ହେବା ସହିତ ଗତବର୍ଷ ଜୁଲାଇ ମାସରେ ଅନୁଷ୍ଠିତ ପଞ୍ଚଦଶ ଭାରତ ୟୁରୋପୀୟ ସଂଘର ପଞ୍ଚଦଶ ଶିଖର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଗୁଡ଼ିକର କାର୍ଯ୍ୟକାରୀତାକୁ ଆହୁରି ତ୍ୱରାନ୍ୱିତ କରିବ

ଦେଶରେ କୋବିଡ ସଂକ୍ରମଣ ବୃଦ୍ଧି ପାଇବାରୁ କମ୍ସଂଖ୍ୟକ ଯାତ୍ରୀ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଟିକଟ ବୁକ୍ କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ଅନ୍ୟପକ୍ଷରେ ଯେଉଁ ରେଳପଥ ଗୁଡ଼ିକରେ ଅଧିକ ଟ୍ରେନ୍ ଚଳାଚଳ ପାଇଁ ଆବଶ୍ୟକତା ଦେଖାଦେଇଛି ସେଗ୍ରଡ଼ିକରେ ଟ୍ରେନ୍ ସଂଖ୍ୟା ବୃଦ୍ଧି କରାଯାଉଛି

ସେହି ଟ୍ରେନ୍ଗୁଡ଼ିକ ମଧ୍ୟରୁ ଅଧିକାଂଶ ମୁମ୍ୟାଇରୁ ଗୁକ୍ତୁରାତ ଦିଲ୍ଲୀ ଓ ରାଜସ୍ଥାନକୁ ଚଳାଚଳ କରୁଥିଲା ମୁମ୍ବାଇ ହଜରତ ନିକ୍ରାମୁଦ୍ଦିନ ଅଗଷ୍ଟକ୍ରାନ୍ତି ରାଜଧାନୀ ଟ୍ରେନ୍କୁ ମଧ୍ୟ ବାତିଲ କରାଯାଇଛି

ସେହି ଟ୍ରେନ୍ଗୁଡ଼ିକ ମୁମ୍ୟାଇ ଗୁଜ୍ରାତ ମୁମ୍ୟାଇ ଜୟପୁର ଓ ଅହମ୍ମଦାବାଦ ନୂଆଦିଲ୍ଲୀ ରେଳପଥରେ ଚଳାଚଳ କରୁଥିଲା

ଅନ୍ୟପକ୍ଷରେ ପଣ୍ଟିମବଙ୍ଗ ଉତ୍ତରପ୍ରଦେଶ ବିହାର ଓ ଝାଡଖଣ୍ଡ ଭଳି ରାଜ୍ୟ ଗୁଡ଼ିକରେ ଅଧିକ ଟ୍ରେନ୍ ଚଳାଚଳର ଆବଶ୍ୟକତା ଦେଖାଦେଇଛି ସେ ଦୃଷ୍ଟିରୁ ବିଭିନ୍ନ ସ୍ୱତନ୍ତ ଟ୍ରେନ୍ ଓ ଅତିରିକ୍ତ ଟ୍ରେନ୍କୁ ସେହି ରାଜ୍ୟଗୁଡ଼ିକରେ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ସୀମା ସଡ଼କ ସଂଗଠନ ଦେଶର ସୀମାନ୍ତ ଇଲାକାରେ ସଡ଼କ ନିର୍ମାଣ କରିଥାଏ ସେନାବାହିନୀର ସାମରିକ ଆବଶ୍ୟକତାର ପୂରଣ ପାଇଁ ଏହା ଦେଶର ଉତ୍ତର ସୀମା ଓ ପଣ୍ଟିମ ସୀମାରେ ସଡ଼କ ନିର୍ମାଣ ଓ ମରାମତି କାର୍ଯ୍ୟ କରିଥାଏ

ଏହାବ୍ୟତୀତ ସୀମା ସଡ଼କ ସଂଗଠନ ଭୂଟାନ ମ୍ୟାଁମାର ଓ ଆଫଗାନିସ୍ତାନ ଭଳି ବନ୍ଧୁ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ସୀମାରେ ସଡ଼କ ନିର୍ମାଣ କରିଆସୁଛି ଏହାଦ୍ୱାରା ଭାରତର ସାମରିକ ଲକ୍ଷ୍ୟ ଗୁଡ଼ିକୁ ହାସଲ କରିବାରେ ସହାୟତା ମିଳୁଛି ସୀମା ସଡ଼କ ସଂଗଠନ ପ୍ରତିଷ୍ଠା ଦିବସ ଅବସରରେ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ସମସ୍ତ ଜବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନୂଆ ଉତ୍ସାହ ଓ ଉତ୍ସର୍ଗୀକୃତ କାର୍ଯ୍ୟ ମାଧ୍ୟମରେ ଦେଶର ସେବା କରିବା କାରି ରଖିବାକୁ ସେ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଆମ୍ନିର୍ଭର ଭାରତ ଭିଜନକୁ ସାକାର କରିବାରେ ସୀମା ସଡ଼କ ସଂଗଠନ ମହତ୍ୱପୂର୍ଷ୍ଣ ଭୂମିକା ଗ୍ରହଣ କରିଆସୁଛି

ପିଏମ୍ କଣ୍ଡୋଲେନ୍ନ ବରିଷ୍ଣ ସାମ୍ବାଦିକ ଶେଷ ନାରାୟଣ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ସ୍ୱର୍ଗତଃ ଶେଷ ନାରାୟଣ ସିଂହ ସାମ୍ଭାଦିକତା ଜଗତକୁ ତାଙ୍କର ଅବଦାନ ପାଇଁ ସର୍ବଦା ଜନମାନସରେ ଜୀବିତ ରହିବେ ପ୍ରଧାନମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି

କର୍ମଚାରୀ ଓ ତାଲିମ ବିଭାଗ କୋବିଡ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିଥିବାବେଳେ କେନ୍ଦ୍ର ସରକାର ଅତିରିକ୍ତ ପଦକ୍ଷେପ ଗ୍ରହଣ ସ୍ୱରୂପ ଏଭଳି ନିଷ୍କଭି ନେଇଛନ୍ତି ଯେଉଁ କର୍ମଚାରୀମାନେ ଅଫିସରେ କାର୍ଯ୍ୟ କରିବାରୁ ରିହାତି ପାଇଛନ୍ତି ସେମାନଙ୍କୁ ଘରୁ କାର୍ଯ୍ୟ କରିବାର ସୁବିଧା ଦିଆଯାଇଛି କଣ୍ଟେନମେଣଙ୍କ ଜୋନ୍ ଗୁଡ଼ିକରେ ରହୁଥିବା ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀମାନେ ମଧ୍ୟ ଅଫିସ ଯିବାରୁ ରିହାତି ପାଇଛନ୍ତି ଯେପର୍ଯ୍ୟନ୍ତ ସେହିସବୁ ଅଞ୍ଚଳଗୁଡ଼ିକୁ କଣ୍ଟେନମେଙ୍କ ଜୋନ୍ ତାଲିକାରୁ ବାଦ୍ ଦିଆନଯାଇଛି ସେପର୍ଯ୍ୟନ୍ତ ସେମାନେ ଘରୁ ଅଫିସ କାମ କରିବେ ଯେଉଁ କର୍ମଚାରୀମାନେ ଅଫିସକୁ ଯାଇ କାମ କରୁଛନ୍ତି ସେମାନଙ୍କୁ ମାସ୍କ ପରିଧାନ କରିବା ଶାରିରୀକ ଦୂରତା ବଜାୟ ରଖିବା ସାନିଟାଇଜର ବ୍ୟବହାର କରିବା ଓ ବାରମ୍ଭାର ସାବୁନ୍ରେ ହାତ ଧୋଇବା ଭଳି କୋବିଡ ନିୟମ ଗୁଡ଼ିକର କଡାକଡି ଭାବେ ପାଳନ କରିବାକୁ ହେବ